ଏହାପରେ ବଲାଙ୍ଗୀରଠାରେ ବନ୍ୟା ପରିସ୍ତିତିର ସମୀକ୍ଷା କରିଥିଲେ

ମହାନଦୀର ଉପରମୁଖରେ ବର୍ଷା କମିଥିବାରୁ ଏବେ ରାଜ୍ୟରେ ବଡ଼ ବନ୍ୟା ଭୟ ନାହି

କିନ୍ତୁ ଏବେ ନଦୀର ଜଳସ୍ତର କମିଛି

ରାକ୍ୟର ପ୍ରମୁଖ ତିନି ଆଦ୍ରଭ୍ମି ଯଥା ଚିଲିକା ଅଂଶୁପା ଓ ଭିତରକନିକାର ବିକାଶ ପାଇଁ ବୈଠକରେ ଆଲୋଚନା ହୋଇଛି ଏଥିରେ ଆଦ୍ରଭ୍ମି ଗୁଡ଼ିକର ବିକାଶ ପାଇଁ ବିଭିନ୍ନ ଯୋଜନାକୁ ମଞ୍ଚୁରୀ ମିଳିଛି

ଏହାସହିତ ଭିତର କନିକା ପାଇଁ ବ୍ୟୟ ଅଟକଳ କରାଯାଇଥିବା ମନ୍ତ୍ରୀ ଶ୍ରୀ ଆରୁଖ ସୂଚନା ଦେଇଛନ୍ତି

ଟିଟିଲାଗଡରୁ ଏହା ଭାଇରାଲ ହୋଇଥିବା ଜଶାପଡିଛି

ଗତ ଦୁଇଦିନ ହେଲା ତାଙ୍କ ଘର ଭିତର ପଟୁ ବନ୍ଦ ଥିଲା ତେଣୁ ଲୋକଙ୍କର ସନ୍ଦେହ ହୋଇଥିଲା

ମୃତଦେହଟି ଝୁଖୁରା ଅଞ୍ଞଳର ଅର୍ସଳା ଗ୍ରାମର ସଞ୍ଞୟ ସାହ ବୋଲି ଜଣାପଡିଛି